ସପ୍ତଦଶ ଲୋକସଭାର ବାଚସ୍ତି ଭାବେ ସେ ନିଦ୍ୱର୍ଘ୍ୱରେ ନିର୍ବାଚିତ ହୋଇ ନିଜର ଆସନ ଗ୍ରହଶ କରିଛନ୍ତି

ଅସ୍ତାୟୀ ବାଚସ୍ୱତି ତାଙ୍କୁ ବାଚସ୍ୱତି ଆସନରେ ବସିବାକୁ ଆମନ୍ତଶ କରିଥିଲେ

ସମବେଦନା ଜଣାଇବା ସହ ଏହି ଘୋଷଣା କରିଛନ୍ତି

ଅନ୍ୟମାନଙ୍କ ମଧ୍ଧରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଉପକିଲ୍ଲୁପାଳ ରାମେଶ୍ୱର ପ୍ରଧାନ ସପ୍ତମ ବାଟାଲିୟନ ଓଡ୍ରାଫ୍ର ଇନ୍ସେକ୍ର ସପନ କୁମାର ସରକାର କିଲ୍ଲା କରୁରୀକାଳୀନ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ

ସେହିପରି ବାଲେଶ୍ୱର ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ଧ ପ୍ରାକ୍ ବିପର୍ଯ୍ୟ ପ୍ରସ୍ତୁତି କାର୍ଯ୍ୟ ଅନୁଷ୍ଷିତ ହୋଇଛି ଏଥିରେ ସ୍ଛାନୀୟ ଗ୍ରାମବାସୀ ଏଲବଂ ଅଗ୍ରିଶମ ବିଭାଗ କର୍ମଚାରୀମାନେ ଅଂଶଗ୍ରହଶ କରିଥିଲେ

ସମସ୍ତଙ୍କୁ ମାଗଣା ଚିକିହା ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି

ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ କରି ଦେଶର ସେବା କରିବାକୁ ସେ ପରାମର୍ଶ ଦେଇଛନ୍ତି

ଏମାନଙ୍କ ମଧରୁ ଗୋଟିଏ ଝିଅର ମୃତ୍ଧ୍ ହୋଇଥିବାବେଳେ ଅନ୍ୟ ଏକ ଝିଅ ଗୁରୁତର ହୋଇଛି

ମିଳିଥିବା ସୂଚନା ଅନୁଯାୟୀ ଗେରୁପଡ଼ା ଗାଁର ଅରୁଣ ବେହେରାଙ୍କ ଘରେ ଏହି ନିଆଁ ଲାଗିଥିଲା

ସିମୁଳିଆ ଥାନା ଅନ୍ତର୍ଗତ ମାଟିଆପଡ଼ା ସତ୍ୟରଞ୍ଞନ ପଣ୍ଣୁଆ ଘରୁ ଏକ ସ୍ବିରିଟ୍ ଜବତ ହୋଇଛି

ସୂଚନାଯୋଗ୍ୟ କୌଣସି ସୂତ୍ରରୁ ଖବର ପାଇ ଗତକାଲି ରାତିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା